ଏବଂ ରାକ୍ୟରେ ଶୀତ ଲହରୀ କାରି

ଶ୍ରୀ ମୋଦି କହିଛନ୍ତି ଦେଶର ନିଆପିଢ଼ି ସ୍ୱତନ୍ତ ଭାରତର ନୁଆ ସଂସଦ ଭବନକୁ ନେଇ ଗର୍ବ କରିବ

ହଜାର ହଜାର ଯାତ୍ରୀ ମଧ୍ଧ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍ଯୋଗେ ଯାଇଥାନ୍ତି

ସ୍କୁଲ ଖୋଲିବା ପରେ ଅତି କମ୍ରେ ଶହେ ଦିନ ଧରି କ୍ଲାସ ହେବ

ସେଗୁଡିକ ହେଲା ଅନୁଗୋଳ ଭବନୀପାଟଣା କୋରାପୁଟ ଫୁଲବାଣୀ ଓ ଦାରିଙ୍ଗିବାଡି